ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି

ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନ କରିବା ପାଇଁ ପ୍ଲାକାର୍ଡ ଜରିଆରେ କନସାଧାରଣଙ୍କୁ ସଚେତନତା ସୃଷ୍କ ଉଦ୍ଦେଶ୍ୟରେ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା ଜିଲ୍ଲାରେ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନ୍ର ବ୍ୟବହାର ଉପରେ କଟକଶା ଜାରି କରିବା ସହ ଛାତ୍ରଛାତ୍ରୀଙ୍କ ଜରିଆରେ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଛି

ମାତ୍ର ଗୋଟିଏ ପୁରୁଷ ହାତୀ ଚନ୍ଦନର ମଧ୍ୟ ହର୍ପିସ୍ ରୋଗରେ ମୃତ୍ଧ୍ ହୋଇଛି ଯାହାକୁ କେନ୍ଦ୍ର କରି ପଶୁପକ୍ଷୀ ସୁରକ୍ଷା କମିଟି ପକ୍ଷର୍ ଆନ୍ଦୋଳନ ଡାକରା ଦିଆଯାଇଛି

ତେଣୁ ତୁରନ୍ତ ଏହାକୁ ଉଛେଦ କରିବାକୁ ଦାବି କରାଯାଇଛି

ତେବେ ଅନ୍ୟ ହାତୀମାନେ ଏବେ ସ୍ସସ୍ସ ଅଛନ୍ତି

ଅନ୍ୟ ପକ୍ଷରେ ନନନକାନନରେ ଧଳାବାଘ ଶୁଭ୍ରାଂଶୁ ଅସୁସ୍ଥ ହୋଇପଡ଼ିଛି

ଏଥିରେ ଗ୍ରାମାଞ୍ଞଳ ଯୁବକ ଯୁବତୀଙ୍କର ଦକ୍ଷତା ବୃଦ୍ଧି କରାଯାଇ ସେମାନଙ୍ଙୁ ଆତ୍କନିର୍ଭରଶୀଳ କରିବା ପାଇଁ ପ୍ରୋସାହିତ କରାଯାଉଛି